ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦୀ ଏହି ସମ୍ମିଳନୀରେ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି

ଭର୍ଚୁଆଲ୍ ମାଧ୍ୟମରେ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ସମ୍ମିଳନୀ ଆଜି ଶେଷ ହେବ ସାଉଦି ଆରବ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀର ଶୀର୍ଷକ ହେଉଛି 'ସମସ୍ତଙ୍କ ପାଇଁ ଏକବିଂଶ ଶତାବ୍ଦୀରେ ସୁଯୋଗର ଉପଲହି'

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି କୋଭିଡ୍ ମହାମାରୀର ପରବର୍ତ୍ତୀ ପରିସ୍ଥିତି ଲାଗି ନିର୍ଣ୍ଣାୟକ ପଦକ୍ଷେପ ନେବା ଉପରେ ପ୍ରଧାନମନ୍ତ୍ରୀ ବିଶ୍ୱ ନେତାଙ୍କୁ ଆହ୍ପାନ ଦେଇଥିଲେ ସାମ୍ପ୍ରତିକ କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତିର ମୁକାବିଲା ଏବଂ ଏ ନେଇ ଏକ ସୁଦୃଢ଼ ପ୍ରସାରୀ ଯୋଜନାର କାର୍ଯ୍ୟକାରିତା ଏହି ସମ୍ମିଳନୀର ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି ଏଥିସହ ରୋକ୍ତଗାର ହରାଇଥିବା ଲୋକଙ୍କୁ ପୁଣି ସକ୍ଷମ କରିବା ନେଇ ଏହି ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହେଉଛି

ସେତେବେଳେ କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତିର ମୁକାବିଲା ପାଇଁ ସାମୁହିକ ସହଯୋଗ ଉପରେ ଆଲୋଚନା ହୋଇଥିଲା କୋଠା ଉଦ୍ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସଂସଦ ସଦସ୍ୟମାନଙ୍କ ପାଇଁ ନିର୍ମିତ ବହୁତଳ କୋଠାର ଉଦ୍ଘାଟନ କରିବେ

ଏହି ଫ୍ଲାଟଗୁଡ଼ିକ ନୂଆଦିଲ୍ଲୀର ଡକ୍ଟର ବିଡି ମାର୍ଗରେ ନିର୍ମିତ ହୋଇଛି

କୋଭିଡ୍ ନାଇଷ୍କିର ପ୍ରଭାବ ସତ୍ୱେ ଯଥା ସମୟରେ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ନିର୍ମାଣ କାର୍ଯ୍ୟରେ କେତେକ ବିଶେଷ ପଦକ୍ଷେପ ନିଆଯାଇଛି ପାଉଁଶ ପୁରୁଣା ବଙ୍ଗଳାର ଭଗ୍ନାବଶେଷରୁ ଇଟା ପ୍ରସ୍ତୁତ କରାଯିବା ସହ ଶକ୍ତି ସଞ୍ଚୟକାରୀ ଏଲ୍ଇଡି ବିଜୁଳି ବତିର ବ୍ୟବସ୍ଥା କରାଯାଇଛି ବିଜୁଳି ବତି ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଆଦିକୁ ଦୂର ସମ୍ଘେଦୀ ଦ୍ୱାରା ନିୟନ୍ତ୍ରଣ କରାଯିବା ସହ ବର୍ଷାଜଳ ସଂଗ୍ରହ ଦ୍ୱାରା ଜଳ ସଂରକ୍ଷଣ ଓ ଛାତରେ ସୌରଶକ୍ତି ପ୍ଲାଶ୍ଚମାନ ସ୍ଥାପନ କରାଯାଇଛି ଭାଇସ୍ ପ୍ରେସିଡେଣ୍ଟ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ସନ୍ତାସବାଦକୁ ପ୍ରୋହାହନ ଦେଉଥିବା ରାଷ୍ଟ୍ରଗୁଡ଼ିକୁ ଏକ ଘରକିଆ କରି ଦେବା ଲାଗି ବିଶ୍ୱ ସମୁଦାୟ ଆଗେଇ ଆସିବାକୁ ଆହ୍ପାନ ଦେଇଛନ୍ତି ସେହି ରାଷ୍ଟ୍ରଗୁଡ଼ିକ ପ୍ରତି ଆର୍ଥିକ କଟକଣା ମଧ୍ୟ ଲାଗୁ କରାଯିବାକୁ ସେ କହିଛନ୍ତି ସନ୍ତାସବାଦ ସମସ୍ୟା ବୃଦ୍ଧି ପାଉଥିବା ସଂପର୍କରେ ସେ ଉଦ୍ବେଗ ପ୍ରକାଶ କରିବା ସହ ଆନ୍ତର୍ଜାତିକ ସନ୍ତାସବାଦ ସଫପର୍କରେ ଦୀର୍ଘଦିନରୁ ରହିଥିବା ଭାରତର ପ୍ରସ୍ତାବକୁ ଜାତିସଂଘ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ଜାତିସଂଘରେ ସଂସ୍କାରର ଆବଶ୍ୟକତା ରହିଛି ବୋଲି ସେ କହିଚନ୍ତି

ଏହି ଅବସରରେ ଉପରାଷ୍ଟ୍ରପତି ଶ୍ରୀ ନାଇଡ଼ୁ ଭର୍ଚ୍ଚଆଲ୍ ମାଧ୍ୟମରେ ଉଦ୍ବୋଧନ ଦେଇ କହିଛନ୍ତି ସମଗ୍ର ବିଶ୍ୱ ବିଶେଷ କରି ଦକ୍ଷିଣ ଏସିଆରେ ଶାନ୍ତି ଦାରିଦ୍ର୍ୟ ଦୂରିକରଣ ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଆଗେଇ ଆସିବା ଉଚିତ୍ ସନ୍ତାସବାଦର ମ୍ବଳୋତ୍ପାଟନ ପାଇଁ ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ଶ୍ୱୀ ନାଇଡ଼ ଗୁରୁତ୍ୱାରୋପ କରିଛନ୍ତି ପୁନଃ ପ୍ରକ୍ରିୟାକରଣ ଶକ୍ତି କେନ୍ଦ୍ର ଶକ୍ତି ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ରାଷ୍ଟ୍ର ମନ୍ତ୍ରୀ ଆର୍କେ ସିଂହ କହିଛନ୍ତି ଦେଶରେ ଅକ୍ଷୟ ଶକ୍ତି କ୍ଷମତାର ଅଭିବୃଦ୍ଧିହାର ବିଶ୍ୱରେ ସର୍ବାଧିକ ତାପମାତ୍ରାକୁ ସୀମିତ ରଖିବାରେ ଭାରତର ଏହି ଉଦ୍ୟମକୁ ମଧ୍ୟ ସମଗ୍ର ବିଶ୍ୱ ସ୍ୱୀକୃତି ପ୍ରଦାନ କରିଛି ଆକାଶବାଣୀ ସମ୍ଘାଦ ବିଭାଗ ସହ ଆଲୋଚନା କାଳରେ ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଜୀବାସ୍କ ଇନ୍ଧନରୁ ସବୁଜ ଶକ୍ତି କ୍ଷେତ୍ରକୁ ରୂପାନ୍ତରିତ କରିବା ଭାରତର ଏକ ପ୍ରମୁଖ ପଦକ୍ଷେପ ଏବଂ ଏ କ୍ଷେତ୍ରରେ ଭାରତ ବିଶ୍ୱରେ ନିଜର ପରିଚୟକୁ ଅଧିକ ଦୂଢ଼ କରିପାରିଛି ସେ କହିଛନ୍ତି ପ୍ୟାରିସ୍ ଜଳବାୟୁ ଚୁକ୍ତିନାମା ଅନୁଯାୟୀ ରହିଥିବା ଲକ୍ଷ୍ୟକୁ ଭାରତ କେବଳ ହାସଲ କରିନାହିଁ ବର୍ଚ୍ଚ ଏହାକୁ ଅତିକ୍ରମ କରିସାରିଛି ନବୀକରଣ ଯୋଗ୍ୟ ଶକ୍ତିର ମହତ୍ୱ ଉପରେ ଗୁରୁତ୍ୱ ଦେଇ ଶ୍ରୀ ସିଂହ କହିଛନ୍ତି ପରିବେଶ ଏବଂ ବିଶ୍ୱ ତାପମାତ୍ରା ପାଇଁ ଅଙ୍ଗାରକାମ୍କ ନିର୍ଗମନ ଏକ ପ୍ରମୁଖ ଚିନ୍ତାର କାରଣ ହୋଇଛି

ଚେନ୍ନାଇ ନିକଟସ୍ଥ ଏକ ବୂହତ ଜଳଭଣ୍ଡାରକୁ ସେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ସେହି ଜଳ ଭଣ୍ଡାର ଚେନ୍ନାଇ ସହରର ଜଳ ଆବଶ୍ୟକତାର ପୂରଣ କରିପାରିବ ସେ ଶୁଭାରମ୍ଭ କରିଥିବା ବଡ଼ ବଡ଼ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପ ରହିଛି

କୋଇମ୍ଘାଟୁର ସ୍ଥିତ ଅବିନାଶି ରୋଡ୍ ପ୍ରକଳ୍ପକ୍ ଶ୍ରୀ ଶାହା ଉଦ୍ଘାଟନ କରିଛନ୍ତି ତାଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଅନ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଇଣ୍ଡିଆନ୍ ଅଏଲ୍ର ନୂଆ ଟର୍ମିନାଲ୍ ସମ୍ପ୍ରସାରିତ ଚେନ୍ନାଇ ଟ୍ରେଡ୍ ସେଣ୍ଟର ଏନୋର ସ୍ଥିତ କାମରାଜ ବନ୍ଦର ଓ କାବେରୀ ନଦୀ ଉପରେ ଏକ ବ୍ୟାରେଜ୍ ଅନ୍ତର୍ଭୁକ୍ତ ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ବିକାଶପଥରେ ଅଗ୍ରସର ହୋଇଛି ସେ କହିଛନ୍ତି ଶ୍ରୀ ମୋଦୀ କ୍ଷମତାକୁ ଆସିବା ପରଠାରୁ ରାଜ୍ୟଗୁଡ଼ିକ ମଧ୍ୟରେ ବିକାଶ କ୍ଷେତ୍ରରେ ପ୍ରତିଯୋଗୀତା ବୃଦ୍ଧି ପାଇଛି ସେ କହିଛନ୍ତି ତାମିଲନାଡୁ ବିକାଶ କ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କରିଛି ସର୍ବଶ୍ରେଷ୍ଠ ଜିଲ୍ଲା ଶ୍ରେଣୀରେ ରାଜ୍ୟର ଭେଲୋର ଓ କରୁର ଜିଲ୍ଲା ଯଥାକ୍ରମେ ପ୍ରଥମ ଓ ତୃତୀୟ ସ୍ଥାନ ଅଧିକାର କରିଛି ଜଳ ପରିଚାଳନାରେ ତାମିଲନାଡ଼ ସର୍ବଶ୍ରେଷ୍ଠ ରାଜ୍ୟର ପୁରସ୍କାର ହାସଲ କରିଥିବାର ଶ୍ରୀ ଶାହା କହିଛନ୍ତି

ମୋଦୀ ସରକାର ତାମିଲନାଡ଼ୁର ସର୍ବାଙ୍ଗୀନ ଉନ୍ନତି ପାଇଁ ସଂପ୍ରର୍ଣ୍ଣ ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ଶାହା କହିଛନ୍ତି

ଏହି ଅବସରରେ ଜାତୀୟ ଯୁଦ୍ଧ ସ୍କାରକୀଠାରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବ ପ୍ରତିରକ୍ଷା ସଚିବ ଡକ୍କର ଅଜୟ କୁମାର ଓ ଏନ୍ସିସି ଡିଜି ଲେପୁନାଣ୍ଟ ଜେନେରାଲ୍ ରାଜୀବ ଚୋପଡ଼ା ଏନ୍ସିସି ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରିବେ ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ସଚିବ କହିଛନ୍ତି ଏନ୍ସିସି କ୍ୟାଡେଟ୍ ମାନେ କୋବିଡ୍ ନାଇଷ୍ଟିନ୍ ସମୟରେ ନିସ୍ୱାର୍ଥପରତାର ସହ କରୋନା ଯୋଦ୍ଧାମାନଙ୍କୁ ସହାୟତା କରିଛନ୍ତି ଓ ଜନସଚେତନତା ସୃଷ୍ଟି କରିଛନ୍ତି 'ଏକ୍ ଭାରତ ଶ୍ରେଷ ଭାରତ' 'ଆତ୍ମ ନିର୍ଭର ଭାରତ' ଓ 'ଫିଟ୍ ଇଣ୍ଡିଆ' ଭଳି କାର୍ଯ୍ୟକ୍ରମ ଗୁଡ଼ିକରେ କ୍ୟାଡେଟ୍ ଓ ଅଫିସର୍ମାନେ ଦୃଷ୍ଟାନ୍ତମଳକ କାର୍ଯ୍ୟମାନ କରି ଦେଖାଇଛନ୍ତି ସ୍ୱଚ୍ଛ ଅଭିଯାନ ଓ ମେଗା ପଲ୍ୟୁସନ୍ ପଖୱାଡା ଭଳି କାର୍ଯ୍ୟକ୍ରମରେ କ୍ୟାଡେଟ୍ମାନେ ଅଂଶଗ୍ରହଣ କରିବା ସହ ସରକାରଙ୍କର ଡିଜିଟାଲ୍ ସାକ୍ଷରତା ଆନ୍ତର୍ଜାତିକ ଯୋଗ ଦିବସ ବୃକ୍ଷରୋପଣ ଓ ଟିକାକରଣ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରିଛନ୍ତି

ଆନ୍ତଃ ମନ୍ତ୍ରଣାଳୟ କମିଟି ଏହି ପ୍ରକଳ୍ପଗୁଡ଼ିକୁ ଅନ୍ତମୋଦନ କରିଛି

ଏହି ରାଜ୍ୟଳଗୁଡ଼ିକ ହେଉଛି ମଧ୍ୟପ୍ରଦେଶ ଗୁଜରାଟ ଉତ୍ତର ପ୍ରଦେଶ ମହାରାଷ୍ଟ୍ର କର୍ଣ୍ଣାଟକ ତାମିଲନାଡୁ ଉତ୍ତରାଖଣ୍ଡ ଆସାମ ମଣିପୁର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ରୀର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ଅଧ୍ୟକ୍ଷତାରେ ଭର୍ଚ୍ଚଆଲ୍ ମାଧ୍ୟମରେ ଆନ୍ତଃ ମନ୍ତ୍ରଶାଳୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ଏଥିସହ ପ୍ରଧାନମନ୍ତ୍ରୀ କିଶାନ ସମ୍ପଦ ଯୋଜନା ଅଧୀନରେ ମଧ୍ୟ କେତେଗୁଡ଼ିଏ ପ୍ରକଳ୍ପକୁ ଆର୍ଥିକ ସହାୟତା ପ୍ରଦାନ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି